ଜେଏନ୍ୟୁ ର ଚତୁର୍ଥ ବାର୍ଷିକ ସମାବର୍ତ୍ତନ ଉହବରେ ଭିଡ଼ିଓ କନ୍ଫରେନ୍ ି ମାଧ୍ୟମରେ ବାର୍ତ୍ତା ଦେଇ ଶ୍ରୀ କୋବିନ୍ଦ କହିଛନ୍ତି ଜେଏନ୍ୟୁ ଭଳି ଏକ ଅନୁଷ୍ଠାନରେ ଦେଶର ପ୍ରତ୍ୟେକ କୋଣ ଅନୁକୋଣରୁ ବିଦ୍ୟାର୍ଥୀମାନେ ଆସି ଶିକ୍ଷା ଗ୍ରହଣ କର୍ଛନ୍ତି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 କେଏନ୍ୟୁର ସମସ୍ତ ଅଟ୍ଟାଳିକା ଛାତ୍ରାବାସ ସଡ଼କ ଓ ଅନ୍ୟାନ୍ୟ ଅନୁଷ୍ଠାନଗୁଡ଼ିକୁ ଭାରତୀୟ ଐତିହ୍ୟ ଗୁଡ଼ିକର ନାମରେ ନାମିତ କରାଯାଇଛି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 ଶ୍ରୀ କୋବିନ୍ଦ କହିଛନ୍ତି ଏହି ଭାରତୀୟତା ହେଉଛି ଜେଏନ୍ୟୁର ବିଶେଷତ୍ୱ ଓ ଏହାକୁ ଆହୁରି ଅଧିକ ସୁଦୃଢ଼ କରାଯିବା ଉଚିତ୍ ରାଜନାଥ କନ୍ଷ୍ଟିଚ୍ୟୁସନ୍ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ସମ୍ଭିଧାନ ଦେଶକୁ ଗୋଟିଏ ସ୍ବତ୍ରରେ ବାନ୍ଧି ରଖିଛି ଏବଂ ତାହା ହେଉଛି ଆମର ପରମ୍ପରା ଓ ସାଂସ୍କୃତିକ ଐତିହ୍ୟ ସେ କହିଛନ୍ତି ଆମ ସମ୍ଭିଧାନ ଲୋକମାନଙ୍କର ଲୋକମାନଙ୍କ ଦ୍ୱାରା ଓ ଲୋକମାନଙ୍କ ପାଇ ଉଦ୍ଦିଷ୍ଟ ସମ୍ଭିଧାନ ଦିବସ ଯୁବ କୁବ୍ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି ଶ୍ରୀ ସିଂହ କହିଚ୍ଚନ୍ତି ଦେଶ ଆସନ୍ତା ସପ୍ତାହରେ ଷଷ୍ଠ ସମ୍ଘିଧାନ ଦିବସ ପାଳନ କରିବାକୁ ଯାଉଛି

ଶ୍ରୀ ସିଂହ କହିଛନ୍ତି ସମ୍ଭିଧାନ ଆମକୁ ଏକତା ଅଖଣ୍ଡତା ଶୃଙ୍ଖଳା ଓ ବିବିଧତାରେ ଏକତାର ଶିକ୍ଷା ଦେଇଆସୁଛି ଏବଂ ଏହାର ମୁଖ୍ୟ ସ୍ତମ୍ଭଗୁଡ଼ିକ ହେଉଛି ସ୍ୱାଧୀନତା ସମାନତା ସାମାଜିକ ସଦ୍ଭାବନା ଓ ସୌହାର୍ଦ୍ଧ୍ୟ ମନୋଭାବ ସମ୍ଭିଧାନର ମୌଳିକ ବିଷୟବସ୍ତୁ ଉପରେ ଜନସଚେତନତା ସୃଷ୍ଟି କରିବା ପାଇଁ ସେ ଯୁବପିଢ଼ିକୁ ନିବେଦନ କରିଛନ୍ତି ଉତ୍ତମ ନାଗରିକ ମାନଙ୍କର ଦାୟିତ୍ୱ ଓ ଅଧିକାର ବିଷୟରେ ସଚେତନତା ସୃଷ୍ଟି ପ୍ରତି ମଧ୍ୟ ସେ ଗୁରୁତ୍ୱାରୋପ କରିଛନ୍ତି

ଏହି ଯୋଜନାରେ ବୁଲାବିକାଳୀ ମାନଙ୍କୁ ଋଣ ପ୍ରଦାନ କରାଯାଉଛି କୋବିଡ୍ ଲକ୍ଡାଉନ୍ ଯୋଗୁଁ ଯେଉଁମାନେ ନିଜର ବାସସ୍ଥାନକୁ ଫେରିଆସିଛନ୍ତି ସେମାନଙ୍କୁ ଏହି ଋଣ ଦିଆଯାଉଛି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 ସ୍ୱଚ୍ଛତା ଓ ଉତ୍ତରଦାୟିତା ସହ ଯୋଜନାରୁ ଦ୍ରତ କାର୍ଯ୍ୟକାରୀତା ସକାଶେ ଓ୍ବେବ୍ ପୋର୍ଟାଲ୍ ଓ ମୋବାଇଲ୍ ଆପ୍ କରିଆରେ ଏକ ଡିଜିଟାଲ୍ ମଞ୍ଚ ସ୍ଥାପନ କରାଯାଇଛି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 କଥାବାର୍ତ୍ତା ସମୟରେ ଦୁଇ ନେତା ଭାରତ ଆମେରିକା ଭାଗିଦାରୀ ସମ୍ପର୍କକୁ ଅଧିକ ସୁଦୃଢ଼ କରିବାପାଇଁ ପ୍ରତିଶ୍ରତିବଦ୍ଧତାକୁ ଦୋହରାଇଛନ୍ତି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 ପ୍ରଧାନମନ୍ତ୍ରୀ ଆମେରିକା ଉପରାଷ୍ଟ୍ରପତି କମଳା ହାରିଶ୍ଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇଚ୍ଚନ୍ତି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 ଭାରତ ଆମେରିକା ସମ୍ପର୍କରେ ଉନ୍ନତି କ୍ଷେତ୍ରରେ ପ୍ରବାସୀ ଭାରତୀୟମାନଙ୍କର ଭୂମିକା ଅତୁଳନୀୟ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି

ଜାତୀୟ ଖଣି ଶିଖର ବୈଠକରେ ଉଦ୍ବୋଧନ ଦେବା ବେଳେ ସେ କହିଛନ୍ତି ପ୍ରତ୍ୟେକ ପ୍ରାକୃତିକ ସମ୍ପଦର ସଠିକ୍ ମୂଲ୍ୟାଙ୍କନ କରାଯିବା ଓ ସ୍ୱଚ୍ଛ ନିଲାମି ପ୍ରକ୍ରିୟା ମାଧ୍ୟମରେ ସେଗୁଡ଼ିକୁ ନିଲାମ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁତ୍ୱାରୋପ କରି ଆସୁଛନ୍ତି ଶ୍ରୀ ପ୍ରଧାନ କହିଛନ୍ତି ବିଦେଶୀ ପୁଞ୍ଜିନିବେଶକାରୀମାନେ ଯେଉଁ କ୍ଷେତ୍ରରେ ଅଧିକ ଲାଭ ପାଇବାକୁ ନିଶ୍ଚିତ ହେବେ ସେମାନେ ସେହି କ୍ଷେତ୍ରରେ ପୁଞ୍ଜିନିବେଶ କରିବେ ଏମ୍ଏଚ୍ଏ କୋବିଡ୍ ନାଇଣ୍ଟିନ୍ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ କହିଛି ଦିଲ୍ଲୀରେ କୋବିଡ୍ ନାଇଷ୍ଟିନ୍ ସଂକ୍ରମଣ ବ୍ୟାପିବାକୁ ରୋକିବା ପାଇଁ କେନ୍ଦ୍ର ସରକାର ଫଳପ୍ରଦ ପଦକ୍ଷେପମାନ ଗ୍ରହଣ କରୁଛନ୍ତି ଏଥିପାଇଁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ବିଶେଷ ନିର୍ଦ୍ଦେଶାବଳୀ କାରି କରାଯାଇଛି

ଦିଲ୍ଲୀରେ ଘର ଘର ବୁଲି ସର୍ବେକ୍ଷଣ କାର୍ଯ୍ୟ ପାଇଁ ଯୋଜନା ଚ ଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ଓ ଚଳିତ ସପ୍ତାହ ସୁଦ୍ଧା ସର୍ବେକ୍ଷଣ ଆରମ୍ଭ ହୋଇଯିବାର ଆଶା କରାଯାଉଛି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

ଦେଶର ବିଭିନ୍ନ ଭାଗରେ ପାରମ୍ପରିକ 'ନାହାୟେ ଖାୟେ' ଉତ୍ସବ ସହ ଛଟ୍ ପୂଜା ଆରମ୍ଭ ହୋଇଛି ଶନିବାର ଦିନ ସୂର୍ଯ୍ୟଦେବଙ୍କ ପୂଜା ସହ ଏହା ସମ୍ପନ୍ନ ହେବ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 ଛଟ୍ ପୂଜାରେ ସୂର୍ଯ୍ୟଙ୍କୁ ପୂଜା କରାଯାଇଥାଏ ଓ ବିଶ୍ୱର କୋଟି କୋଟି ଲୋକଙ୍କ ଆସ୍ଥାର ଏହା ପ୍ରତୀକ ବହନ କରୁଛି ପ୍ରାତଃ ସ୍ନାନ ପରେ ଶ୍ରଦ୍ଧାଳୁମାନେ ଅରୁଆ ଅନ୍ନ ବୁଟଡାଲି ଓ ଗୁଡ଼ ଭୋଜନ କରି 'ନାହାୟେ ଖାୟେ' ପରମ୍ପରାର ପାଳନ କରିଛନ୍ତି ଆସନ୍ତାକାଲି 'ଖର୍ନା' ପାଳନ କରାଯିବ ଏହାପରେ ବାସ୍ତରି ଘଷ୍ଟିଆ ଉପବାସ କରାଯିବ ଯେଉଁ ସମୟରେ ଜଳ ମଧ୍ୟ ଗ୍ରହଣ କରାଯିବ ନାହିଁ ଶନିବାର ଦିନ ସକାଳେ ସ୍ୱର୍ଯ୍ୟଙ୍କ ପୂଜା ସହ ଉପବାସ ଶେଷ ହେବ ଶୁକ୍ରବାର ଦିନ ଶ୍ରଦ୍ଧାଳୁମାନେ ସୂର୍ଯ୍ୟଙ୍କୁ ସନ୍ଧ୍ୟା ଅର୍ଘ୍ୟ ଅର୍ପଣ କରିବେ ଓ ଶନିବାର ଦିନ ପ୍ରାତଃ ଅର୍ଘ୍ୟ ସହ ଏହା ସମ୍ପନ୍ନ ହେବ

ମାସ୍କ ବ୍ୟବହାର କରିବା ଓ ଶାରୀରିକ ଦୂରତା ବଜାୟ ରଖିବାକୁ ମଧ୍ୟ ଲୋକମାନଙ୍କୁ ପରାମର୍ଶ ଦିଆଯାଇଛି ଆବଶ୍ୟକ ସତର୍କତାମୂଳକ ବ୍ୟବସ୍ଥା ସହ ଛୋଟ ଛୋଟ ପୁଷ୍କରିଣୀରେ ଛଟ୍ ପୂଜା କରିବାପାଇଁ ଲୋକମାନଙ୍କୁ ପରାମର୍ଶ ଦିଆଯାଇଛି ଛଟ୍ ପୂଜା ପାଇଁ ଉଦ୍ଦିଷ୍ଟ ଘାଟଗୁଡ଼ିକୁ ସାନିଟାଇଜ୍ କରାଯାଇଛି ରାଜ୍ୟରେ ଛଟ୍ ମେଳା ଜାଗରଣ ଓ ଅନ୍ୟାନ୍ୟ ସାଂସ୍କୃତି କାର୍ଯ୍ୟକ୍ରମକୁ ନିଷେଧ କରାଯାଇଛି

ଉତ୍ତର ପ୍ରଦେଶରେ ମଧ୍ୟ ସମସ୍ତ ସତର୍କତାମୂଳକ ବ୍ୟବସ୍ଥା ସହ ଛଟ୍ ପୂଜା କରାଯାଉଛି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଛଟ୍ ପୂଜା ପାଇଁ ଘାଟଗୁଡ଼ିକୁ ସଫା ରଖିବା ଲାଗି ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ

ସେମାନେ ଯାତ୍ରା କରୁଥିବା ମିନି ଟ୍ରକ୍ଟି ଆଉ ଏକ ଟ୍ରକ୍ ସହ ଧକ୍କା ଲାଗିବାରୁ ଏହି ଦୁର୍ଘଟଣା ଘଟିଥିଲା ମୂତ ଲୋକମାନେ ସୁରତର ବରଛା ଅଞ୍ଚଳର ବାସିନ୍ଦା ବୋଲି ଜଣାପଡ଼ିଛି ସେମାନେ ଏକ ପର୍ଯ୍ୟଟନ ସ୍ଥଳୀକୁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ସଡ଼କ ଦୁର୍ଘଟଣାରେ ଏତେ ସଂଖ୍ୟକ ଲୋକ ମୃତ୍ୟୁ ବରଣ କରିଥିବାରୁ ଗଭୀର ଶୋକ ପ୍ରକାଶ କରିଛନ୍ତି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୃତ ଲୋକମାନଙ୍କ ପରିବାରକୁ ଶୋକବାର୍ତ୍ତା ଜଣାଇଛନ୍ତି ଓ ଆହତମାନଙ୍କର ଆଶୁଆରୋଗ୍ୟ କାମନା କରିଛନ୍ତି